ସମସ୍ତ ସରକାରୀ ଓ ଘରୋଇ କୋଭିଡ ହସିଟାଲରେ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କୁ ସୂଚନା ଦିଆଯିବ

ସଂଘର ସଭାପତି ତ୍ରିପୁରାରୀ ପାଶିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷିତ ଲୋକାର୍ପଣ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହି ଅକ୍ନିଜେନ ବ୍ୟାଙ୍କକୁ ବିଧିବଦ୍ଧଭାବେ ଉଦ୍ଘାଟନ କରିବା ସହ ବଲାଙ୍ଗୀରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି